ଜିଲ୍ଲପାଳ ଦାସରଥୀ ଶତପଥୀ ମୁଖ୍ୟ ଅତିଥ୍ଭାବେ ଯୋଗଦେଇ ପତାକା ଉଉୋଳନ କରିଥିଲେ

ଏହି କାର୍ଯ୍ୟକ୍ରମ ପରେ ପରେ ସମ୍ୟାଦଭିତ୍ତିକ କାର୍ଯ୍ୟକ୍ରମ 'ସମାଚାର ଦର୍ପଣ' ପ୍ରସାରଣ କରାଯିବ

ଫଳରେ ରାଜ୍ୟର ଦେଢକୋଟି ମହିଳା ଏହି ଯୋଜନାରେ ଉପକୃତ ହୋଇପାରିବେ

କିଲ୍ଲା ମୁଖ୍ୟ ଚିକିହାଳୟ ଓ ରାଜ୍ୟର ସମସ୍ତ ସରକାରୀ ଚିକିହାଳୟରେ ମାଗଶା ଚିକିହା ପ୍ରଦାନ କରାଯିବ ଏହି ଯୋଜନାର ହିତାଧିକାରୀଙ୍କ ଡାକ୍ତରଖାନାରେ ଓଟି ଅସ୍ୱୋପଚାର ଆଇସିୟୁ ସେବା ପାଇଁ କୌଶସି ଦେୟ ଦେବାକୁ ପଡିବ ନାହିଁ

ଜିଲ୍ଲାର ପାରଳାଖେମୁଖି ବାଘଶାଳା ଓ ରାମଗିରିଠାରେ ପୁରୁଶା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଧୁନିକୀକରଶ କରାଯାଇ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ରୂପାନ୍ତରିତ କରାଯାଇଛି

ଗଞ୍ଠାମ ପୁରୀ ଖୋର୍ବ୍ଧା ନୟାଗଡ ବୌଧ୍ଧ ସୋନପୁର ବରଗଡ ସମ୍ଭଲପୁର ଝାରସୁଗୁଡାରେ ପ୍ରବଳ ବଷାର ସମ୍ଭାବନା ରହିଛି